ତେବେ ସେ କହିଛନ୍ତି ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ସେ ଆହୁରି କହିଛନ୍ତି କୋଭିଡ୍ ନାଇଷ୍ଟିନର ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଛାଡ଼ି ବର୍ତ୍ତମାନ ଆଉ କୌଣସି ଚିକିତ୍ସା ଉପାୟ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଆଇସିଏମ୍ଆର୍ ଦ୍ୱାରା ଅଧ୍ୟୟନ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା ପରେ ପ୍ଲାକମା ଥେରାପି କୋଭିଡ୍ ନାଇଷ୍ଟିନ୍ ପାଇଁ କେବଳ ପ୍ରୟୋଗ କରାଯାଇ ପାରିବ ବୋଲି ଜଣାପଡ଼ିଛି ସେ କହିଛନ୍ତି ପ୍ଲାଜମା ଥେରାପିକୁ ଯଦି ଠିକ୍ ଉପାୟରେ ଓ ଉପଯୁକ୍ତ ପରାମର୍ଶ ଅନୁଯାୟୀ ବ୍ୟବହାର କରାନଯାଏ ତାହେଲେ ଏହାର ଫଳାଫଳ ଭୟାବହ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଅହମ୍ମଦାବାଦ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ସଂକ୍ରମିତ ଲୋକମାନଙ୍କୁ କୋଭିଡ୍ ହସ୍କିଟାଲ୍ଗୁଡ଼ିକୁ ସ୍ଥାନାନ୍ତରିତ କରିବା ପାଇଁ ଅହମ୍ମଦାବାଦ ପ୍ରଶାସନ ପାଖରେ ଯଥେଷ୍ଟ ବ୍ୟବସ୍ଥା ରହିଥିବାର ଜାଣିବାକୁ ପାଇଛନ୍ତି

ସେ କହିଛନ୍ତି ଅହମ୍ମଦାବାଦ ପୋଲିସ ଓ ଚିକିହକ ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ହସ୍କିଟାଲଗୁଡ଼ିକରେ ଯଥେଷ୍ଟ ସୁବିଧା ରହିଥିବାର ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି ସେ ପୁଣି କହିଛନ୍ତି ଅହଜ୍ଞଦାବାଦ ପ୍ରଶାସନ ଘର ଘର ବୁଲି ସର୍ବେକ୍ଷଣ କରିବା ଓ ଭୋଟର ତାଲିକାର୍ ତଥ୍ୟ ସଂଗ୍ରହ କରିବା ସମେତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ଏହିସବ୍ ତଥ୍ୟକ୍ ଭିତ୍ତି କରି ପର୍ଯ୍ୟବେକ୍ଷଣ କାର୍ଯ୍ୟ କରାଯାଉଛି ଓ ଯେଉଁ ଲୋକମାନେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି ସେଠାରେ ପରୀକ୍ଷା ଆରମ୍ଭ କରାଯାଉଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଫିସର କହିଛନ୍ତି ଅହମ୍ମଦାବାଦ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ସରକାର ସର୍ଦ୍ଦାରପଟେଲ ହସ୍କିଟାଲ୍ଠାରେ ଏକ ବହ୍ରମୁଖୀ ଗବେଷଣାଗାର ସ୍ଥାପନ କରିବେ ଯେଉଁଠି କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ପରୀକ୍ଷା କରାଯାଇ ପାରିବ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗ୍ରାମ ଯୋଦ୍ଧା ସମିତିମାନ ଗଠନ କରାଯାଇଛି କମିଟିର ସଦସ୍ୟମାନେ ଘର ଘର ବ୍ରଲି ଅତ୍ୟାବଶ୍ୟକ ପଦାର୍ଥ ଯୋଗାଉଛନ୍ତି ଓ କୋଭିଡ୍ ନାଇଷ୍କିନ୍ କଟକଶାର କଡ଼ାକଡ଼ି ପାଳନକ୍ର ନିର୍ଣ୍ଣିତ କରିଛନ୍ତି ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯିବାକୁ ସେହି ଟିମ୍ ପ୍ରସ୍ତାବ ଦେଇଛନ୍ତି

ସେହିସବୁ ଆଶ୍ରୟଗ୍ହଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥାମାନ ରହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ସନନ୍ଦ ଶିଳ୍ପାଞ୍ଚଳରେ ଔଷଧ ଶିଳ୍ପଗ୍ରଡ଼ିକ କାର୍ଯ୍ୟକ୍ଷମ ରହିଛି

ଜଳ ଶକ୍ତି ମିନିଷ୍ଟି କୋଭିଡ୍ ସଂକ୍ରମଣ ସମୟରେ ପ୍ରତ୍ୟେକ ଘରକୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ପ୍ରସ୍ତତ ଅଛନ୍ତି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତ୍କାରରେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓୁତ୍ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ଯୋଗୁଁ ଲୋକମାନେ ଅଧିକ ପରିମାଣର ଜଳ ବ୍ୟବହାର କରୁଛନ୍ତି କିନ୍ତୁ ବର୍ତ୍ତମାନ ଶିକ୍ଷସଂସ୍ଥାଗୁଡ଼ିକ ଦ୍ୱାରା ଜଳ ବ୍ୟବହାର କମ୍ ରହୁଥିବାରୁ କଳ ଯୋଗାଣରେ ସନ୍ତୁଳନତା ଅଣାଯାଇପାରିଛି ସେ କହିଛନ୍ତି କେନ୍ଦ୍ର ସରକାର ପ୍ରତ୍ୟେକ ପରିବାରକ୍ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାରମାନଙ୍କୁ କହିଛନ୍ତି ଯାହାଫଳରେ ଲୋକମାନେ ସ୍ୱାସ୍ଥ୍ୟରକ୍ଷା ଲାଗି ଜଳର ସଠିକ୍ ବ୍ୟବହାର କରିପାରିବେ

ସେହି ଜଳାଶୟଗ୍ରଡ଼ିକର ସରକାର ତଦାରଖ କର୍ରଛନ୍ତି

ମନ୍ତ୍ରୀ କହିଛନ୍ତି ଗତବର୍ଷ ଯେଉଁ ସହରଗ୍ରଡ଼ିକ ଜଳ ସଙ୍କଟର ସମ୍ମଖୀନ ହୋଇଥିଲା ଚଳିତ ବର୍ଷ ତାହା ଘଟିବ ନାହିଁ

କୋଭିଡ୍ ନାଇଷ୍ଟିନ୍ ଭୂତାଣୁର ମୁକାବିଲା ପାଇଁ ଶୀଘ୍ର ସମାଧାନ ପନ୍ଥା ବାହାର କରିବାକୁ ମନ୍ତ୍ରୀ ଦେଶର ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି

ଜୈବ ବିଭାଗ ସଚିବ ରେଣୁ ସ୍ୱର୍ପ ବହୁମୁଖୀ ଗବେଷଣା ପ୍ରକ୍ରିୟା ସମ୍ଭନ୍ଧରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଭୂତାଣୁର ମୁକାବିଲାପାଇଁ ନିଆଯାଇଥିବା ତୁରନ୍ତ କ୍ରିୟାନୁଷ୍ଠାନ ଯୋଜନା ଓ ଦୀର୍ଘକାଳୀନ ଯୋଜନା ବିଷୟରେ ସେ ମନ୍ତ୍ରୀଙ୍କ ଜଣାଇଛନ୍ତି ଗବେଷଣା ମଧ୍ୟରେ ପ୍ରତିଷେଧକ ବାହାର କରିବାପାଇଁ ଗବେଷଣା ଆରୋଗ୍ୟ ସଂକ୍ରାନ୍ତ ଗବେଷଣା ଓ ଦେଶୀୟ ରୋଗ ନିଦାନ ପଦ୍ଧତିର ବିକାଶ ପ୍ରଭୂତି ଅନ୍ତର୍ଭକ୍ତ ପିଏମ୍ କାନାଡ଼ା ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରଡ୍ୟୁଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି ଏଭଳି ଘଡ଼ିସନ୍ଧି ମୁହର୍ତ୍ତରେ କାନାଡ଼ାରେ ବସବାସ କର୍ରଥିବା ଭାରତ ବଂଶୋଭବ ଲୋକମାନଙ୍କର ସ୍ରରକ୍ଷା ଦିଗରେ ସଠିକ୍ ପଦକ୍ଷେପ ନେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏ ସଂକ୍ରାନ୍ତରେ ଏକ ଟ୍ୱଟ୍ କରି ଶ୍ରୀ ମୋଦି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାପାଇଁ ଭାରତ ଓ କାନାଡ଼ା ମଧ୍ୟରେ ସହଯୋଗ ଓ ସମ୍ପର୍କ ବୃଦ୍ଧି ଅତ୍ୟନ୍ତ ଅପରିହାର୍ଯ୍ୟ ଉଭୟ ଦେଶ ପରସ୍କରକୁ ଡାକ୍ତରୀ ଗବେଷଣା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପରିଚାଳନାରେ ସହାଯ୍ୟ କରିପାରିବେ

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ରାଜ୍ୟଗୁଡ଼ିକର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବମାନଙ୍କ ସହ ଗତକାଲି ନୂଆଦିଲ୍ଲୀରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏକ ବୈଠକରେ ଏହା ଜଣାଇଥିଲେ

ମଧ୍ୟାହୁ ଭୋଜନ ଯୋଜନା ସ୍କୁଲ୍ଗୁଡ଼ିକୁ ଅଧିକରୁ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ଓ ପିଲାମାନଙ୍କୁ ଶିକ୍ଷାର ପରିସର ମଧ୍ୟକ୍ତ ଆଶିବା ଲାଗି କେନ୍ଦ୍ରୀୟ ସହାୟତାରେ ଚାଳିତ ଏକ ପ୍ରମ୍ଖ ଯୋଜନା

ଗତ ଏପ୍ରିଲ୍ ପହିଲାରୁ ଏହି ନୂଆ ମୂଲ୍ୟ ଲାଗୁ ହୋଇଛି ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ କହିଛି ଗ୍ରୀଷ୍ମ ଛୁଟି ସମୟରେ ସ୍କୁଲ୍ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ଅନୁମତି ଦିଆଯିବ

ପ୍ରର୍ବର୍ ସିବିଏସ୍ଇ କହିଥିଲା କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ପରୀକ୍ଷାର କାର୍ଯ୍ୟସ୍ଟଚୀ ବିଷୟରେ ଘୋଷଣା କରିବା ଏତେ ଶୀଘ୍ର ସମ୍ଭବ ନୁହେଁ ତେବେ ଏ ସମ୍ଭନ୍ଧୀୟ ଯେକୌଣସି ନିଷ୍କଭି ନିଆଯିବା ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରର କର୍ତ୍ତ୍ୱପକ୍ଷମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରାଯିବ